ସେହିଭଳି ଲ୍ୟାଣ୍ଡର ବିକ୍ରମ ସଂପର୍କରେ ତଥ୍ୟ ହସ୍ତଗତ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ

ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍କିକ ଗୁରୁ ରବିଶଙ୍କର ଉପସ୍ଥିତ ଥିଲେ

ଏହି ଅବସରରେ କେନ୍ଦ୍ରମନ୍ତୀ ଶ୍ରୀ ଶେଖାଓ୍ବତ ବୁଦ୍ଧିଜୀବୀ ଓ ଯୁବପୀଢ଼ିଙ୍କ ସହ ଆଲୋଚନା କରିଥିଲେ

ଏହି ଅବସରରେ ପୁରୀ ବେଳାଭ୍ମିରେ 'ମୋ ବିଚ୍' କାର୍ଯ୍ୟକ୍ରମ ଅନୁଷିତ ହୋଇଯାଇଛି

ବେଳାଭୂମିରେ ପଡୁଥିବା ବର୍ଜ୍ୟବସ୍ତୁ ବିଶେଷକରି ପ୍ଲାଷ୍ଟିକ୍ ଯୋଗୁଁ ମାଛଠାରୁ ଆର ସାମୁଦ୍ରିକ ଜୀବମାନଙ୍କ ପାଇଁ ତାହା ଘାତକ ସଦୂଶ ହେଉଛି

ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଓ ସ୍ଛାନୀୟ ଜନସାଧାରଣ ଯୋଗ ଦେଇଥିଲେ

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ପ୍ରମୁଖ ଏଥିରେ ଯୋଗଦେଇଥିଲେ

ସରକାରଙ୍କ ଅନେକ ଯୋଜନା ସତ୍ତ୍ େ ଅନେକ ପିଲା ଅଧାରୁ ପାଠ ଛାଡୁଥିବାବେଳେ ଅଷ୍ଟମ ଶ୍ରେଶୀରେ ପାଠ ପତୁଥିବା ଏହି ଛାତ୍ରୀ ଶୁଭସ୍କିତାଙ୍କର ଉଦ୍ୟମ ପୁଣି ସେମାନଙ୍କୁ ସ୍କୁଲକୁ ଫେରାଇ ଆଶିବା ପ୍ରସଙ୍ଗ ଏବେ ଚର୍ଚାରେ ରହିଛି

ସେଥିପାଇଁ ସେ ଏବେ ଆର୍ନ୍ଡଜାତିକ ଶାନ୍ତି ପୁରସ୍କାର ଦୌଡରେ ଅଛନ୍ତି ଶୁଭସ୍କିତାଙ୍କର ଇଛା ସମସ୍ତ ଶିଶୁ ବିଦ୍ୟାଳୟରେ ଶିକ୍ଷା ଗ୍ରହଶ କରି ଶିକ୍ଷିତ ହୁଅନ୍ତୁ ଓ ଦେଶ ମାତୂକାର ନାମ ରଖନ୍ତୁ

ଆଖଖଖଳମଣି ପୀଠରେ ଆକି ଷୋଡଶ ଉପଚାର ପୂଜାର୍ଚ୍ଚନା ସହ ମ୍ଳାଅଷ୍ମୀରୁ ଦଶହରା ପର୍ଯ୍ୟନ୍ତ କୟଦୁର୍ଗାଙ୍କର ବିଭିନ୍ନ ବେଶ ହୋଇଛି

ଗିରଫ ବ୍ୟକ୍ତି ଜଶଙ୍କ ଏହି ଘଟଶାର ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଘନିଷ୍ ସହଯୋଗୀ ବୁଦ୍ଧଦେବ ନାଏକ ବୋଲି କୁହାଯାଉଛି ବୁଦ୍ଧଦେବକୁ ମୟରଭଞ ଠାକୁରମୁଞ୍ଚା ଥାନା ନିଣିତପୁର ଗାଁସ୍ପିତ ତାଙ୍କ ଘରୁ ସିବିଆଇ ଗିରଫ କରିଛି